ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

ପ୍ରଧାନମନ୍ତୀ ଏଥପାଇଁ ଦେଶର ଉଦ୍ୟୋଗପତି ଯୁବସମାଜ କୃଷକ ଓ ଜନସାଧାରଶଙ୍କୁ ଶ୍ରେୟ ଦେଇଛନ୍ତି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

ଦର୍ଶନ ଲାଗି ଯାଉଥିବା ଲୋକେ ମାସ୍କ ପିବିବା ସହ ସାନିଟାଇଜର୍ ବ୍ୟବହାର କରିବା ବାଧ୍ଘତାମ୍କଳକ ହେବ

ଶ୍ରୀମନ୍ଦିର ଖୋଲିବା ଖବର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଆଶି ଦେଇଛି